ପିଏମ୍ ଆଡ୍ରେସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଦେଇଥିବା ତାଙ୍କର ଉଦ୍ବୋଧନରେ କରୋନା ଭୂତାଣୁ ମୁକାବିଲା କ୍ଷେତ୍ରରେ ଗ୍ରାମୀଣ ଭାରତର ଅବଦାନର ଭୂୟସୀ ପ୍ରଶଂସା କରିଛନ୍ତି ଦେଶର ବିଭିନ୍ନ ଗ୍ରାମ ପଞ୍ଚାୟତଗୁଡ଼ିକ ସହ ବାର୍ତ୍ତାଳାପ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଗ୍ରାମାଞ୍ଚଳରେ ଦୁଇ ଗଜର ଶାରୀରିକ ଦୂରତାର ସ୍କୋଗାନ୍ ଲୋକମାନଙ୍କର ଜ୍ଞାନର ପ୍ରମାଣ ଦେଉଛି ଏହି ସ୍ଲୋଗାନ୍କୁ ସ୍ୱାଗତ କରି ସେ କହିଛନ୍ତି ଏହା ଲୋକମାନଙ୍କୁ ଶାରୀରିକ ଦୂରତା ବଜା ରଖିବାରେ ଅନୁପ୍ରାଣିତ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସଙ୍କଟ ଆମକୁ ଆତ୍ମନିର୍ଭର ହେବାର ଶିକ୍ଷା ଦେଇଛି ସେ କହିଛନ୍ତି ପ୍ରତ୍ୟେକ ଗ୍ରାମସଭା ପ୍ରତ୍ୟେକ ବ୍ଲକ୍ ଓ ପ୍ରତ୍ୟେକ କିଲ୍ଲୁ ସେମାନଙ୍କର ମୌଳିକ ଆବଶ୍ୟକତାଗୁଡ଼ିକପାଇଁ ଆତ୍କନିର୍ଭରଶୀଳ ହେବାକୁ ପଡ଼ିବ ପ୍ରଧାନମନ୍ତ୍ରୀ ଇ ଗ୍ରାମସ୍ୱରାଜ ପୋର୍ଟାଲ୍ ଓ ମୋବାଇଲ୍ ଆପ୍ର ଶୁଭାରୟ କରିଛନ୍ତି ଏହି ପୋର୍ଟାଲ୍କୁ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତ ପାଇଁ ବ୍ୟବହାର କରାଯିବ ସେ କହିଛନ୍ତି ଏହି ପୋର୍ଟାଲ୍ ମାଧ୍ୟମରେ ଠିକ୍ ସମୟରେ ତଦାରଖ କରାଯାଇପାରିବ ଓ ଉତ୍ତରଦାୟିତାକୁ ନିଶ୍ଚିତ କରାଯାଇପାରିବ ଗ୍ରାମପଞ୍ଚାୟତ ସ୍ତରରେ ଡିଜିଟାଇଜେସନ୍ର ପ୍ରସାର ଦିଗରେ ଏହି ପୋର୍ଟାଲ୍ ଏକ ଗୁରୁତ୍ୱପୂର୍୍ଣ୍ଣ ପଦକ୍ଷେପ

ଡ୍ରୋନ୍ ଓ ସର୍ବାଧୁନିକ ସର୍ବେକ୍ଷଣ ପଦ୍ଧତି ସହାୟତାରେ ଗ୍ରାମାଞ୍ଚଳର ଆବାସିକ ଜମିଗୁଡ଼ିକର ଏହି ଯୋଜନାଦ୍ୱାରା ନକ୍ୱା ପ୍ରସ୍ତୁତ କରାଯିବ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପ୍ରକଳ୍ପ ଗ୍ରାମାଞ୍ଚଳପାଇଁ ଯୋଜନା ପ୍ରସ୍ତୁତ ରାଜସ୍ୱ ଆଦାୟ ଓ ଗ୍ରାମାଞ୍ଚଳର ସମ୍ପତ୍ତି ଅଧିକାର ଆଦି କ୍ଷେତ୍ରରେ ସାହାଯ୍ୟ କରିବ ପ୍ରଧାନମନ୍ତ୍ରୀଙ୍କର ଏହି ବାର୍ତ୍ତାଳାପ କାର୍ଯ୍ୟକ୍ରମ ଗ୍ରାମ ପଞ୍ଚାୟତଗୁଡ଼ିକର ପ୍ରତିନିଧ୍ମାନଙ୍କୁ ତାଙ୍କ ସହ ଯୋଗାଯୋଗ ସ୍ଥାପନ କରିବାରେ ସୁଯୋଗ ସ ପ୍ରଦାନ କରିଛି ସ୍ରଧାନମନ୍ତ୍ରୀ କହିଛନ୍ତି ପଞ୍ଚାୟତଗୁଡ଼ିକର ବିକାଶ ଦେଶ ଓ ଗଣତନ୍ତ୍ରର ବିକାଶକୁ ନିର୍ଣ୍ଣିତ କରିବ ଭିପି ପଞ୍ଚାୟତିରାଜ ଡେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ପଞ୍ଚାୟତିରାଜ ଦିବସ ଅବସରରେ ଦେଶର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ନାଇଡୁ କହିଛନ୍ତି ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକ ଦେଶରେ ଶାସନ ଓ ଯୋଜନାର ବିକେନ୍ଦ୍ରୀକରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛନ୍ତି ସେ କହିଛନ୍ତି ଦେଶରେ ଗଣତନ୍ତ୍ରର ମୂଳଦୁଆକୁ ସୁଦୃଢ଼ କରିବାରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର ଭୂମିକା ପ୍ରଶଂସନୀୟ ରହିଛି

ଏକ୍ଷେତ୍ରରେ ଆହୁରି ଅନେକ କିଛି କାର୍ଯ୍ୟ କରିବାକୁ ବାକି ରହିଛି ବୋଲି ଶ୍ରୀ ନାଇଡୁ କହିଛନ୍ତି

ଇଣ୍ଡିଆ କମିଟ୍ମେଣ୍ଟ କରୋନା ଭୂତାଣୁର ମିଳିତ ମୁକାବିଲା ପାଇଁ ଜ୍ଞାନ ପଦ୍ଧତି ଓ ବିଶେଷ ବ୍ୟବସ୍ଥା ବିଷୟରେ ଆଦାନ ପ୍ରଦାନ ପାଇଁ ଭାରତ ନିକର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛି ଅଞ୍ଚଳର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭାରତ ଏହାର ଗବେଷଣାର ଫଳାଫଳ ସଂକ୍ରମଣ ରୋକିବାପାଇଁ ଗ୍ରହଣ କରିଥିବା ପଦ୍ଧତି ଓ ନମୁନା ପରୀକ୍ଷା ସମ୍ୟନ୍ଧୀୟ ତଥ୍ୟଗୁଡ଼ିକର ଆଦାନ ପ୍ରଦାନ କରିବାକୁ ପ୍ରତିଶ୍ରତିବଦ୍ଧ ହୋଇଛି ଗତକାଲି ସାର୍କ ଦେଶଗୁଡ଼ିକର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ଏକ ଭିଡ଼ିଓ କନ୍ଫରେନ୍ସିଂ ବୈଠକରେ ଅଂଶଗ୍ରହଣ କରି ଭାରତ ଏହି ପ୍ରତିଶ୍ରତି ଦେଇଛି କରୋନା ଭୂତାଣୁର ମୁକାବିଲା ପାଇଁ ଆଞ୍ଚଳିକ ସହଯୋଗ ବୃଦ୍ଧି ଲକ୍ଷ୍ୟରେ ପାକିସ୍ତାନଦ୍ୱାରା ଏହି ବୈଠକର ଆୟୋଜନ କରାଯାଇଥିଲା ବୈଦେଶିକ ମନ୍ତ୍ରଣାଳୟ କହିଛି ବୈଠକରେ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକ ଭାରତର ପ୍ରତିନିଧିତ୍ୱ କରିଥିଲେ ଏବଂ ଏମ୍ସ୍ ଓ ଆଇସିଏମ୍ଆର୍ର ବିଶେଷଜ୍ଞମାନେ ତାଙ୍କୁ ସହାୟତା କରିଥିଲେ

ବୈଠକ ସମୟରେ କୂଷିମନ୍ତ୍ରୀ କୃଷକମାନଙ୍କ ନିକଟରେ ଅଧିକ ବୈଷୟିକ ଜ୍ଞାନ ପହଞ୍ଚା ଯିବା ପ୍ରତି ଗୁରୁତ୍ୱ ଆରୋପ କରିଛନ୍ତି ଏଗୁଡ଼ିକୁ ଆଇସିଏଆର୍ ଓ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ମାଧ୍ୟମରେ ଅଧିକରୁ ଅଧିକ ସଂଖ୍ୟକ କୃଷକମାନଙ୍କ ନିକଟରେ ପହଞ୍ଚାଇବାକୁ ମନ୍ତ୍ରୀ କହିଛନ୍ତି ଆଇସିଏଆର୍ କାର୍ଯ୍ୟର ପ୍ରଶଂସା କରି ମନ୍ତ୍ରୀ ଗବେଷଣାର ସୁଫଳ କୃଷକମାନଙ୍କ ନିକଟରେ ପହଞ୍ଚାଇବା ଓ ସେମାନଙ୍କର ବିଭିନ୍ନ ସମସ୍ୟାର ଦୂରୀକରଣ ପ୍ରତି ଗୁରୁତ୍ୱ ଆରୋପ କରିଛନ୍ତି କୃଷିକ୍ଷେତ୍ରରେ ଅଧିକରୁ ଅଧିକ ଆଇଟି ଯନ୍ତ୍ରପାତିର ବ୍ୟବହାର ପାଇଁ ସେ ଗୁରୁତ୍ୱ ଦେଇଛନ୍ତି ବିହନ ଯୋଗାଣ କୃଷି କ୍ଷେତ୍ରପାଇଁ ଅତ୍ୟନ୍ତ ଜରୁରୀ ବୋଲି ଦର୍ଶାଇ ଶ୍ରୀ ତୋମର କହିଛନ୍ତି କୃଷକମାନଙ୍କୁ ବିହନ ଯୋଗାଣ ସକାଶେ ଏକ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରାଯିବା ଆବଶ୍ୟକ କୃଷି ରାଷ୍ଟ୍ରମନ୍ତ୍ରୀ ପରଶୁତ୍ତମ ରୂପାଲା ଓ କେଳାସ ଚୌଧୁରୀ ବୈଠକରେ ଉପସ୍ଥିତ ଥିଲେ

ଆଇସିଏଆର୍ଦ୍ୱାରା ବିକଶିତ ଏହି ଫସଲ ଓ ପନିପରିବା ଏବଂ ବୈଷୟିକ ଜ୍ଞାନର୍ ଦେଶକୁ ପର୍ଯ୍ୟାପ୍ତ ପରିମାଣର ବୈଦେଶିକ ବିନିମୟ ମୁଦ୍ରା ମିଳୁଛି ଓ ସେହି ଅର୍ଥ ଦେଶର ଖାଦ୍ୟ ସୁରକ୍ଷା ଦିଗରେ ଖର୍ଚ୍ଚ କରାଯାଉଛି କୋଭିଡ୍ ନାଇଣ୍ଟିନ୍ ଯୋଗୁଁ କୃଷକମାନଙ୍କ ଉପରେ ଯେପରି ଅଧିକ ଚାପ ନ ପଡ଼େ ସେଥିପାଇଁ ଆଇସିଏଆର୍ ସକ୍ରିୟତାର ସହ କାର୍ଯ୍ୟ କର୍ରଛି

ସେଗୁଡ଼ିକ ମଧ୍ୟରେ ଭୋପାଳର ଏନ୍ଆଇଏଚ୍ଏସ୍ଏଡି ଇଜତନଗରର ଆଇଭିଆର୍ଆଇ ଓ ଏନ୍ଆର୍ସି ଅନ୍ତର୍ଭୁକ୍ତ

ମନ୍ତ୍ରଣାଳୟର କର୍ମକର୍ତ୍ତାମାନଙ୍କର କହିବା ଅନୁସାରେ ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସଗୁଡ଼ିକର ସକ୍ରିୟ ପଦକ୍ଷେପ ଯୋଗୁଁ ଆଗାମୀ କିଛି ସପ୍ତାହ ଭିତରେ ଭୂତାଣୁ ପରୀକ୍ଷା କିଟ୍ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ଓ ମାସ୍କ ପ୍ରଭୃତି ବିଦେଶରୁ ଆସି ପହଞ୍ଚବ

ଏହି ମେସିନ୍ଗୁଡ଼ିକର ବିଶ୍ୱରେ ବର୍ତ୍ତମାନ ଯଥେଷ୍ଟ ଚାହିଦା ରହିଛି ଏହାଛଡ଼ା ଭାରତର ଗବେଷଣା ଓ ବିକାଶ ପରୀକ୍ଷାଗାରଗୁଡ଼ିକ ଇସ୍ରାଏଲ୍ ଓ ଜର୍ମାନୀର ପରୀକ୍ଷାଗାରଗୁଡ଼ିକ ସହିତ ଯୋଗାଯୋଗ ରକ୍ଷା କରିଛନ୍ତି ଇସ୍ରାଏଲ୍ ଓ ଜର୍ମାନୀର ପରୀକ୍ଷାଗାରଗୁଡ଼ିକରେ ଅତ୍ୟାଧୁନିକ ଯନ୍ତ୍ରପାତି ସହାୟତାରେ ଗବେଷଣା କରାଯାଉଛି

ଏହି କ୍ଷମତାପନ୍ନ ଗୋଷ୍ଠୀଗୁଡ଼ିକ ବିଭିନ୍ନ ସରକାରୀ କାର୍ଯ୍ୟରେ ସମନ୍ୱୟ ରକ୍ଷା କରିବେ